କୃଷି ମନ୍ତ୍ରୀ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି କୃଷକଙ୍କ ସ୍ୱାର୍ଥ ରକ୍ଷା ପାଇଁ କେନ୍ଦ୍ର ସରକାର ସର୍ବଦା ପ୍ରତିଶ୍ରତିବଦ୍ଧ ଏବଂ କୃଷକଙ୍କ କଲ୍ୟାଣ ସକାଶେ ଆଲୋଚନା କରିବା ପାଇଁ ସବୁବେଳେ ଆଗ୍ରହୀ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଓ ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ସୋମ ପ୍ରକାଶ ଗତକାଲି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ପଂଜାବର କୃଷକ ସଂଘଗୁଡିକର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ କୃଷି ସଂସ୍କାର ଆଇନ୍ର ସୁଫଳ ସମ୍ପର୍କରେ ମନ୍ତ୍ରୀମାନେ ପୁଣିଥରେ କୃଷକ ସଂଘର ପ୍ରତିନିଧିମାନଙ୍କୁ ବୁଝାଇଥିଲେ ଏହାଛଡା ଅତି ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ କୃଷି ସଂସ୍କାର ଆଇନ୍ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ବୈଠକରେ ପୁଙ୍ଗାନୁପୁଙ୍ଗ ଆଲୋଚନା ହୋଇଥିଲା କୃଷକମାନଙ୍କ କଳ୍ୟାଣ ନିମନ୍ତେ ସରକାର ସମ୍ପୁର୍ଣ୍ଣ ପ୍ରତିଶ୍ଚିତିବଦ୍ଧ ଏବଂ କୃଷିର ବିକାଶକୁ ଭାରତ ସରକାର ସର୍ବଦା ପ୍ରାଥମିକତା ଦେଇଆସ୍କ୍ରନ୍ତି ବୋଲି ବୈଠକ ଅବସରରେ ଶ୍ରୀ ତୋମାର ସ୍ୱଷ୍ଟ କରିଛନ୍ତି ବୈଠକ କାଳରେ କୃଷିମନ୍ତ୍ରୀ ଏକ ବିଶେଷଜ୍ଞ କମିଟି ଗଠନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଯାହା କୃଷକମାନଙ୍କ ସମସ୍ୟାଗୁଡିକୁ ଉତଥାପନ କରିବା ସହିତ ସହମତି ଭିତିରେ ସେସବୁର ସମାଧାନ ଦିଗରେ କାର୍ଯ୍ୟ କରିବ ତେବେ ସରକାରଙ୍କ ସହ ଅନୁଷ୍ଠିତ ହେବାକୁ ଥିବା ପରବର୍ତୀ ପର୍ଯ୍ୟାୟର ବୈଠକଗୁଡିକରେ ସବୁ କୃଷକ ସଂଘର ପ୍ରତିନିଧିମାନେ ଯୋଗଦେଇ ସମସ୍ୟାର ଆପୋଷ ସମାଧାନ ପାଇଁ ସରକାରଙ୍କ ସହ ଆଲୋଚନା କରିବେ ବୋଲି ଉପସ୍ଥିତ ପ୍ରତିନିଧିମାନେ ମତ ଦେଇଥିଲେ କୃଷି ସଂସ୍କାର ଆଇନ୍ରେ ଥିବା ନିର୍ଦ୍ଦିଷ୍ଟ ପ୍ରସଙ୍ଗଗୁଡିକୁ ଚିହ୍ନଟ କରି ସେମାନେ ସେଗୁଡିକୁ ଆଜି ସରକାରଙ୍କୁ ଜଣାଇବେ ଆସନ୍ତାକାଲି ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ବୈଠକ କାଳରେ ସେହିସବୁ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ଆନ୍ଦୋଳନ ପନ୍ଥା ପରିତ୍ୟାଗ କରି ଆଲୋଚନା କରିବାକୁ ଆଉଥରେ ଆଗେଇ ଆସିବାକୁ ସରକାର କୃଷକମାନଙ୍କୁ ଅନୁରୋଧ କରିଛନ୍ତି

ସେହି ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର କେରଳ ପଶ୍ଚିମବଙ୍ଗ ହରିୟାଣା ରାଜସ୍ଥାନ ଓ ଦିଲ୍ଲୀ ଆଦି ରହିଛି

ଆମ ଜାମ୍ଗୁ ସମ୍ଭାଦଦାତା ଜଣାଇଛନ୍ତି ଯେ ଏହି ନିର୍ବାଚନ ପ୍ରତି ଲୋକମାନଙ୍କର ବେଶ୍ ଆଗ୍ରହ ଦେଖାଯାଇଥିଲା ପ୍ରବଳ ଶୀତ ସତ୍ୱେ ସକାଳୁ ଭୋଟଗ୍ରହଣ କେନ୍ଦ୍ରଗୁଡିକରେ ଲୋକମାନଙ୍କର ଭିଡ ଦେଖିବାକୁ ମିଳିଥିଲା

ସାଇକ୍ଲୋନ୍ ଦକ୍ଷିଣ ପୂର୍ବ ଓ ଏହାର ପାର୍ଶ୍ୱବର୍ତୀ ଦକ୍ଷିଣ ପଣ୍ଟିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଗତକାଲି ସଂଧ୍ୟାରେ ସାମୁଦ୍ରିକ ଝଡର ରୂପ ନେଇଛି ଏହି ଝଡର ନାମ 'ବୁରେବି' ରଖାଯାଇଛି

ଆକି ସଂଧ୍ୟା କିମ୍ବା ରାତି ସୁଦ୍ଧା ସାମୁଦ୍ରିକ ଝଡ ବୁରେବି ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରି ପଣ୍ଢିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ଆସନ୍ତାକାଲି ଭୋରସୁଦ୍ଧା ଏହା ପାନବାନ ଓ କନ୍ୟାକୁମାରୀ ମଧ୍ୟରେ ଦକ୍ଷିଣ ତାମିଲନାଡୁ ଉପକୂଳ ଅତିକ୍ରମ କରିବ ବୋଲି ପାଶିପାଗ ବିଭାଗ ପୂର୍ବାନୁମାନ କରିଛି ଏହାର ପ୍ରଭାବରେ ଆକି ଓ କାଲି ଦୁଇଦିନ ଧରି ତାମିଲନାଡୁର କନ୍ୟାକୁମାରୀ ତିରୁନେଲଭ୍ୟାଲି ଥୁଟୁକୁଡି ତେନକାସୀ ରାମନାଥପୁରମ ଏବଂ ଶିବଗଙ୍ଗାରେ ପ୍ରବଳର୍ ଅତି ପ୍ରବଳ ବର୍ଷା ଓ କେତେକ ସ୍ଥାନରେ ଭୀଷଣ ବର୍ଷାର ଆଶଙ୍କା ରହିଛି ଏହି ସମୟ ମଧ୍ୟରେ ଗଭୀର ସମ୍ବଦ୍ର ମଧ୍ୟକୁ ନଯିବା ପାଇଁ ମହ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି କେରଳରେ ମଧ୍ୟ ଆଜିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ରାଜ୍ୟ ସରକାରଙ୍କ ପକ୍ଷରୁ ଥିରୁବନନ'ପୁରମ୍ କୋଲାବ ଆଲପୁଝା କୋଟ୍ଟାୟାମ ଏର୍ଷ୍ଣାକୁଲମ୍ ଓ ଇଡୁକି ଆଦି ଅଂଚଳରେ ସତର୍କ ସୂଚନା କାରି କରାଯାଇଛି ସମସ୍ତ ସମ୍ଭାବ୍ୟ ପରିସ୍ଥିତି ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ କହିଛନ୍ତି ଡିପ୍ ଡିପ୍ରେସନ୍ ତାମିଲନାଡ଼ ଏବଂ କେରଳର ଦକ୍ଷିଣ ଉପକ୍ଳରେ ସ୍କଷ୍ଟି ହୋଇଥିବା ତୀବ୍ର ଅବପାତର ମୁକାବିଲା ପାଇଁ ଗତକାଲି କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ତାମିଲନାଡ଼ୁ ଏବଂ କେରଳର ମୁଖ୍ୟ ଶାସନ ସଚିବ ଲାକ୍ଷାଦୀପର ଉପଦେଷ୍ଟା ଏବଂ ଅନ୍ୟାନ୍ୟ ବିଭାଗର ସଚିବମାନଙ୍କ ସହ ଶ୍ରୀ ଗୌବା ବାତ୍ୟାର ମୁକାବିଲା ଓ ପ୍ରସ୍ତୁତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି ଏହି ଅବପାତ ସମୟରେ ପବନର ବେଗ ଅଧିକ ରହିବ ନିଜ ନିଜ ରାଜ୍ୟର ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କମିଟି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚଡାନ୍ତ ହୋଇଛି ବୋଲି ଏହିସବୁ ରାଜ୍ୟର ମୁଖ୍ୟ ସଚିବମାନେ ବୈଠକରେ ସ୍ତଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ସଚିବ ଦୂରସଞ୍ଚାର ଶକ୍ତି ସ୍ୱରାଷ୍ଟ୍ର ଏବଂ ଏନ୍ଡିଏମ୍ଏର ପ୍ରତିନିଧି ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରତିନିଧିମାନେ ମଧ୍ୟ ସେମାନଙ୍କ ତରଫରୁ କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ବୈଠକରେ ସୂଚନା ଦେଇଛନ୍ତି ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଯଥାଶୀଘ୍ର ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବା ପାଇଁ କ୍ୟାବିନେଟ୍ ସଚିବ ପରାମର୍ଶ ଦେଇଛନ୍ତି କ୍ରିକେଟ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୂତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ ଆକି କାନ୍ବେରାରେ ଖେଳାଯିବ

ପ୍ରଥମ ଦୁଇଟି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡିଆଙ୍କ ବୋଲି ପ୍ରଦର୍ଶନ ସନ୍ତୋଷଜନକ ହୋଇ ନ ଥିବାରୁ ଏହି ମ୍ୟାଚ ପାଇଁ ଭାରତ ଷଷ୍ଠ ବୋଲରଙ୍କୁ ଟିମ୍ରେ ସାମିଲ କରିବାର ସମ୍ଭାବନା ରହିଛି ଏହାଛଡା ଦଳର ପ୍ରମୁଖ ବୋଲର ଯଶ୍ପ୍ରିତ ବୁମ୍ରାଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ମଧ୍ୟ ପ୍ରଥମ ଦୁଇଟି ମ୍ୟାଚରେ ଅଷ୍ଟ୍ରେଲିଆ ବିଶାଳ ସ୍କୋର କରିବାରେ ସମର୍ଥ ହୋଇଥିଲା ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଡେଭିଡ୍ ୱାର୍ଷର ଓ ବୋଲର ପ୍ୟାଟ୍ କୁମିନ୍ନଙ୍କୁ ଆହତ କାରଣରୁ ଆଜିର ମ୍ୟାଚ୍ରେ ଖେଳାଇବା ନେଇ ସନ୍ଦେହ ସୃଷ୍ଟି ହୋଇଛି ଆକାଶବାଣୀ ପକ୍ଷର୍ ଏହି ମ୍ୟାଚର ଧାରା ବିବରଣୀ ପ୍ରସାରଣ ପାଇଁ ବ୍ୟବସ୍ଥା କରାଯାଇଛି